ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପିର ଅସ୍ଥାୟୀ ସଭାପତି ଜେପି ନଡ୍ରା ରାଜ୍ୟଶାଖା ବିଜେପି ସଭାପତି ମହେନ୍ଦ୍ରନାଥ ପାଣ୍ଡେ ମଧ୍ୟ ସେହି ସଭାରେ ଉଦ୍ବୋଧନ ଦେଇଛନ୍ତି ବାରାଣସୀରେ ଏକ ଚାରାରୋପଣ ଅଭିଯାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି

ଆଜି ସକାଳେ ବାରାଶସୀର ବବତ୍ପୁର ବିମାନବନ୍ଦରଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲବାହାଦୂର ଶାସ୍ତ୍ରୀଙ୍କର ଏକ ପ୍ରତିମୂର୍ତ୍ତିକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ନୋଚନ କରିଛନ୍ତି

ଶ୍ରୀମତୀ ସୀତାରମଣ କହିଛନ୍ତି ଅର୍ଥନୀତିର ସାମଗ୍ରିକ ବିକାଶ ପାଇଁ ବଜେଟ୍ରେ ଗୁରୁତ୍ୱ ଦିଆଯାଇଛି ପ୍ରତ୍ୟେକ ନୀତି ସଂସ୍କାର ପଦକ୍ଷେପଗୁଡ଼ିକୁ ଉତ୍ଗୀକୃତ ଭାବେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାରୁ ଭାରତ ଏକ ନୂଆ ଶିଖରକୁ ଉନ୍ନୀତ ହେବ ଲୋକସଭାରେ ସେ କହିଛନ୍ତି ସରକାର କୃଷି ଭିଭିଭିମି କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ କରିବେ କୃଷକଙ୍କ ଆୟ ବୃଦ୍ଧିପାଇଁ ଘରୋଇ ଉଦ୍ୟୋଗୀଙ୍କୁ ମଧ୍ୟ ଏଥିରେ ସାମିଲ୍ କରାଯିବ ବାଉଁଶ କାଠ କାଠଗଣ୍ଡି ଏବଂ କୃଷି ସହ ସଂଲଗ୍ନ ଅନ୍ୟାନ୍ୟ କ୍ଷେତ୍ରର ସାମଗ୍ରୀର କାରବାର ଓ ବିନିଯୋଗକାରୀଙ୍କ ପାଇଁ ବଜେଟ୍ରେ ବ୍ୟବସ୍ଥା କରାଯାଇଛି ଅକ୍ଷୟ ଶକ୍ତି ସୃଷ୍ଟି କ୍ଷେତ୍ରରେ କୃଷିଜାତ ସାମଗ୍ରୀର ବ୍ୟବହାରକୁ ମଧ୍ୟ ପ୍ରୋହାହିତ କରାଯିବ

କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଭିତ୍ତିଭୂମି ବିକାଶରେ ବିପୁଳ ପୁଞ୍ଜିନିବେଶ ପାଇଁ ବ୍ୟବସ୍ଥା କରାଯାଇଛି ଏହାଫଳରେ ଖାଦ୍ୟ ପ୍ରକ୍ରିୟାକରଣ ଓ ସଂରକ୍ଷଣ ଆଦି କ୍ଷେତ୍ରରେ ଘରୋଇ ଉଦ୍ୟୋଗୀମାନେ ପ୍ରୋସାହିତ ହେବେ ପ୍ରଧାନମନ୍ତ୍ରୀ ମହ୍ୟସମ୍ପଦ ଯୋଜନାରେ ଦେଶରେ ମାଛ ଉତ୍ପାଦନ ବୃଦ୍ଧି ପାଇଁ ନୂଆ ସୁବିଧା ସୁଯୋଗ ସୃଷ୍ଟି କରାଯିବ

ମୋଦିଙ୍କ ଦ୍ୱିତୀୟ ପାଳିର ଏହି ବଜେଟ୍କୁ ଦେଶର ବିଭିନ୍ନ ଶିଳ୍ପ ବଣିକ ସଙ୍ଗଠନ ଆର୍ଥିକ ବିଶେଷଜ୍ଞ କେନ୍ଦ୍ର ମନ୍ତ୍ରୀଗଣ ବିଭିନ୍ନ ରାଜ୍ୟର ମ୍ରଖ୍ୟମନ୍ତ୍ରୀଗଣ ଏବଂ ପ୍ରବାସୀ ଭାରତୀୟମାନେ ସ୍ୱାଗତ କରିଛନ୍ତି ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ ଆସୋଚାମ୍ର ଅଧ୍ୟକ୍ଷ ବିକେ ଗୋଏଙ୍କା କହିଛନ୍ତି ଏହା ଏକ ବୃହତ୍ ନିବେଶକୈନ୍ଦ୍ରିକ ପ୍ରୟାସ ଏଥିରେ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଟିକସ ସରଳୀକରଣ ଓ ଆର୍ଥକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି ସେ ଇ ଆସେସ୍ମେଣ୍ଟ ପାନ୍ ଓ ଆଧାରର ଆନ୍ତଃ ପରିବର୍ଭନ ବ୍ୟବହାର ଏବଂ ଡିଜିଟାଲ୍ କାରବାର ପ୍ରୟାସକୁ ପ୍ରଶଂସା କରିଛନ୍ତି ନାବାର୍ଡ଼ର ଅଧ୍ୟକ୍ଷ ଏଚ୍କେ ଭନ୍ୱାଲା କହିଛନ୍ତି ପ୍ରାକୃତିକ ଉପାୟରେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ନ କରି କୃଷି ଉତ୍ପାଦନ ବୃଦ୍ଧିପାଇଁ ଯେଉଁ ପ୍ରସ୍ତାବ ରହିଛି ତାହାଦ୍ୱାରା ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ ଏହାଦ୍ୱାରା ସେମାନଙ୍କର ଚାଷଜନିତ ଖର୍ଚ୍ଚ ବଢ଼ିବ ଏବଂ ଲାଭ ବଢ଼ିବ ଗ୍ରାମାଞ୍ଚଳ ଗରିବ ଜନତା ଓ କୃଷକମାନଙ୍କର ସ୍ୱାର୍ଥପାଇଁ ବଜେଟ୍ରେ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସେ ସରକାରଙ୍କୁ ସାଧୁବାଦ୍ ଜଣାଇଛନ୍ତି ସେହିଭଳି ବମ୍ଝେ ଷ୍ଟକ୍ ଏକ୍ଟେଞ୍ଜର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଶିଷ କୁମାର ଚୌହାନ୍ କହିଛନ୍ତି ବଜେଟ୍ ଅଭିବୃଦ୍ଧିମଳକ ଓ ଏଥିରେ ଅନେକ ସଂସ୍କାରମୁଖୀ ପଦକ୍ଷେପ ଗ୍ରହଣ କରାଯାଇଛି ଜନ୍ମୁ ଶିଳ୍ପ ବଶିକ ସଂଘର ସଭାପତି ରାକେଶ ଗୁପ୍ତା କହିଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସ୍ରେ ରହୁଥିବା ପ୍ରବାସୀ ଭାରତୀୟ ଏହି ବଜେଟ୍କୁ ସ୍ୱାଗତ କରିଛନ୍ତି ବଜେଟ୍ ରିଲାକ୍ସ ୟୁଏସ୍ ଅର୍ଥମନ୍ତ୍ରୀ ନିମଳା ସୀତାରମଣଙ୍କ ପ୍ରଥମ ବଜେଟ୍କୁ ଆମେରିକାର ଉଦ୍ୟୋଗ କ୍ଷେତ୍ର ପ୍ରଶଂସା କରି କହିଛି ଯେ ଏହା ସମଷ୍ଟିଗତ ଏବଂ ବିଦେଶୀ ପୁଞ୍ଜି ଆକର୍ଷିତ କରିବାରେ ସହାୟକ ହେବ ଭାରତ ଆମେରିକା ଭାଗିଦାରୀ ଫୋରମ ସଭାପତି ମୁକେଶ ଅଘି କହିଛନ୍ତି ବଜେଟ୍ରେ ଭାରତୀୟ ବଜାର ଉନ୍କକ୍ତ ରଖାଯିବା ଲାଗି ବ୍ୟବସ୍ଥା ଥିବାରୁ ଆମେରିକୀୟ କମ୍ପାନିଗୁଡ଼ିକ ଅଧିକ ପୁଞ୍ଜ ନିବେଶ ପାଇଁ ଉତ୍ସାହିତ ହେବା ସଙ୍ଗେସଙ୍ଗେ ନିମୁବର୍ଗ ପାଇଁ ସମୃଦ୍ଧି ଓ ଅଭିବୃଦ୍ଧିକୁ ନିଣ୍ଟିତ କରିବ ସେ କହିଛନ୍ତି ବଜେଟ୍ରେ ସକାରାତ୍ମକ ଓ ଗଠନମୂଳକ ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଇଛି ଆମେରିକା ଭାରତ ବ୍ୟବସାୟ ପରିଷଦ ସଭାପତି ନିଶା ଦେଶାଇ ବିଶ୍ୱାଳ କହିଛନ୍ତି ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଅମଳରେ ଉପସ୍ଥାପିତ ଏହି ପ୍ରଥମ ବଜେଟ୍ରେ ସମମନୋଭାବାପନ୍ନ ଆଭିମୁଖ୍ୟ ସହ ସଂସ୍କାରକୁ ଆଗେଇ ନେବା ଲାଗି ଲକ୍ଷ୍ୟ ରଖାଯାଇଛି

ଝାନ୍ସୀ ବରେଲି ହମିରପୁର କାନପୁର ଆଗ୍ରା ଓ ରାଜଧାନୀ ଲକ୍ଷ୍ମୌନଗରୀରେ ବର୍ଷା ସହ ପବନ ବହିଥିବାର ଖବର ମିଳିଛି ବର୍ଷା ହେବା ଦ୍ୱାରା ତାପମାତ୍ରା ବହୁମାତ୍ରାରେ ହ୍ରାସ ପାଇଛି

ଭାରତ ଇତିମଧ୍ୟରେ ସେମିଫାଇନାଲ୍ରେ ପ୍ରବେଶ କରିସାରିଛି

ତେଣେ ସୌରଭ ବର୍ମା ଚୀନ୍ର ଲିସି ଫେଙ୍ଗ୍ଙ୍କଠାରୁ ହାରିଯାଇ ଟୁର୍ଣ୍ଣାମେଣ୍ଟ୍ରୁ ବାଦ୍ ପଡ଼ିଛନ୍ତି